ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶପାଇଁ ବଳିଦାନ ଦେଇଥିବା ସହିଦ ଯବାନମାନଙ୍କୁ ମହାନ ଆତ୍ମାର ଆଖ୍ୟା ଦେଇଛନ୍ତି

ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କ ପକ୍ଷରୁ ସହିଦ ଯବାନମାନଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଛନ୍ତି ଏକ ଟ୍ୱିଟ୍ କରି ରାଷ୍ଟ୍ରପତି କହିଛନ୍ତି ଦେଶ ସହିଦ ଯବାନମାନଙ୍କ ବଳିଦାନ ପାଇଁ ସେମାନଙ୍କୁ ଗଭୀର ଶ୍ରଦ୍ଧାଞ୍ଚଳୀ ଅର୍ପଣ କରୁଛି ସେ କହିଛନ୍ତି ସମସ୍ତ ପ୍ରକାରର ସନ୍ତାସବାଦର ମୃଳୋତ୍ପାଟନ କରିବାକୁ ଭାରତ ସଂକଳ୍ପବଦ୍ଧ ପ୍ରଧାନମନ୍ତ୍ରୀ କହିଛନ୍ତି ସହିଦ ଯବାନମାନେ ମହାନ ବ୍ୟକ୍ତି ଥିଲେ ଯେଉଁମାନେ ଦେଶକୁ ସୁରକ୍ଷା ଦେବାକୁ ଯାଇ ପ୍ରାଶବଳୀ ଦେଇଥିଲେ ସେ କହିଛନ୍ତି ଭାରତ କେବେ ସେମାନଙ୍କର ବଳିଦାନକୁ ଭୁଲି ପାରିବ ନାହିଁ

ସେହି ସ୍କାରକୀରେ ସହିଦ ଯବାନମାନଙ୍କର ଫଟୋ ଚିତ୍ର ସହ ସେମାନଙ୍କର ନାମ ଲିଖିତ ହୋଇଛି 'ସିଆର୍ପିଏଫ୍ ସେବା ଓ ନିଷ୍ଣାର ନୀତିବାକ୍ୟ ମଧ୍ୟ ଏଥିରେ ଉଲ୍ଲେଖ ରହିଛି

ପ୍ରତିରକ୍ଷା ମନ୍ତ୍ରୀ ଓ ସ୍ୱରାଷ୍ଟ୍ର ମନ୍ତ୍ରୀ ପୁଲଓ୍ୱାମା ଆକ୍ରମଣର ସହିଦ ଯବାନମାନଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ସ୍କୃତି ଇରାନୀ ହରଦୀପ ସିଂହ ପୁରୀ ଓ ଆମ ଆଦମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜରିଓ୍ବାଲ ମଧ୍ୟ ସହିଦ ଯବାନମାନଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଛନ୍ତି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ପର୍ତ୍ତୁଗାଲ ରାଷ୍ଟ୍ରପତି ମାର୍ସେଲୋ ରେବେଲୋ ଡି ସୋସାଙ୍କ ମଧ୍ୟରେ ବ୍ୟାପକ କଥାବାର୍ତ୍ତା ପରେ ଏହି ରାଜିନାମାଗୁଡ଼ିକ ସ୍ୱାକ୍ଷରିତ ହୋଇଛି ବୈଦେଶିକ ବିଭାଗ ମୁଖପାତ୍ର ରବିଶ କୁମାର କହିଛନ୍ତି ଶ୍ରୀ ମୋଦୀ ଓ ଶ୍ରୀ ଡି ସୋସାଙ୍କ ମଧ୍ୟରେ ବ୍ୟାପକ ବିଷୟ ଉପରେ ଆଲୋଚନା ହୋଇଛି ଭାରତ ପର୍ତ୍ତୁଗାଲ ଭାଗିଦାରୀ ସମ୍ପର୍କ ବୃଦ୍ଧିରେ ଏହା ସାହାଯ୍ୟ କରିବ

ଆଜି ସକାଳେ ରାଷ୍ଟ୍ରପତି ଭବନ ପ୍ରାଙ୍ଗଣରେ ତାଙ୍କୁ ସ୍ୱାଗତ ସମ୍ଭର୍ଦ୍ଧନା ଜ୍ଞାପନ କରାଯାଇଥିଲା ତାଙ୍କ ସହ ସେଠାକାର ବୈଦେଶିକ ମନ୍ତ୍ରୀ ଅଗଷ୍ଟୋ ସାଙ୍କୋସ ସିଲ୍ବା ଓ ଅନ୍ୟ ନେତୃବୃନ୍ଦ ଆସିଛନ୍ତି ପର୍ତ୍ତୁଗାଲ ରାଷ୍ଟ୍ରପତିଙ୍କ ସମ୍ମାନାର୍ଥେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ଏକ ନୈସ୍ ଭୋଜିସଭାର ଆୟୋଜନ କରିଛନ୍ତି ଏସ୍ସି ନିର୍ଭୟା ନିର୍ଭୟା ସାମ୍ରହିକ ବଳାକାର ଓ ହତ୍ୟା ମାମଲାର ଦୋଷୀ ବିନୟ ଶର୍ମାର କ୍ଷମା ଆବେଦନକୁ ରାଷ୍ଟ୍ରପତି ଖାରଜ କରିବାକୁ ଚ୍ୟାଲେଞ୍ଜ କରି ସେ କରିଥିବା ଆବେଦନକୁ ସୁପ୍ରିମ୍କୋର୍ଟ ଆଜି ଖାରଜ କରିଦେଇଛନ୍ତି

ଜଷ୍ଟିସ୍ ଆର୍ ଭାନୁମତି ଅଶୋକ ଭ୍ଷଣ ଓ ଏସ୍ ବୋପନ୍ନାଙ୍କ ଖଣ୍ଡପୀଠ କହିଛନ୍ତି କ୍ଷମା ଆବେଦନର ନ୍ୟାୟିକ ସମୀକ୍ଷା କରାଯିବାର କୌଣସି ଯଥାର୍ଥତା ନାହିଁ

ଏସ୍ସି ଲାଲୁ ପ୍ରସାଦ ଯାଦବ ଏକ ପଶ୍ର ଖାଦ୍ୟ ଦୂର୍ନୀତି ମାମଲାରେ ରାଷ୍ଟ୍ରୀୟ ଜନତା ଦଳ ମ୍ରଖ୍ୟ ଲାଲ୍ ପ୍ରସାଦ ଯାଦବଙ୍କ ଝାଡ଼ଖଣ୍ଡ ହାଇକୋର୍ଟ ଦେଇଥିବା କାମିନ୍କୁ ଚ୍ୟାଲେଞ୍ଜ କରି କରାଯାଇଥିବା ଏକ ଆବେଦନ ଉପରେ ସ୍ୱପ୍ରିମ୍କୋର୍ଟ ଆଜି ତାଙ୍କ ନୋଟିସ ଜାରି କରିଛନ୍ତି ପ୍ରଧାନ ବିଚାରପତି ଏସ୍ଏ ବୋବଡେ ଓ ଜଷ୍ଟିସ୍ ବିଆର୍ ଗବାଇ ଓ ସ୍ୱର୍ଯ୍ୟକାନ୍ତଙ୍କ ଖଣ୍ଡପୀଠ ସିବିଆଇ ଦ୍ୱାରା କରାଯାଇଥିବା ଏହି ଆବେଦନ ଉପରେ ଆର୍କେଡି ମୁଖ୍ୟଙ୍କଠାରୁ କବାବ ଲୋଡ଼ିଛନ୍ତି

ସାଢ଼େ ତିନି ବର୍ଷର ଦଶ୍ଚାଦେଶ ମଧ୍ୟର୍ ସେ ଅର୍ଦ୍ଧାଧିକ ଜେଲ ଦଶ୍ଚ ଭୋଗ କରିସାରିଥିବାକୁ ଭିତ୍ତି କରି ହାଇକୋର୍ଟ ଏହି ଜାମିନ ପ୍ରଦାନ କରିଥିଲେ ଭିପି ଆଇଏଆର୍ଆଇ କନଭୋକେସନ୍ ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ କୁପୋଷଣ ଓ କ୍ଷୁଧା ଭଳି ସମସ୍ୟାର ଦୂରୀକରଣ ପାଇଁ ପୁଷ୍ଟିକାରକ ଖାଦ୍ୟର ଉତ୍ପାଦନ ବୃଦ୍ଧି ପ୍ରତି ଗୁରୁତ୍ୱାରୋପ କରିଛନ୍ତି

ଭାରତୀୟ କୃଷି ଗବେଷଣା ପ୍ରତିଷ୍ଠାନ ଦ୍ୱାରା ଅଧିକ ଅମଳକ୍ଷମ ରୋଗ ପ୍ରତିରୋଧକ ତଥା ଅଧିକ ପ୍ରଷ୍ଟିକାରକ ଜାତିର ଫସଲର ବିକାଶ କରାଯାଇଥିବାର୍ ସେ ସନ୍ତୋଷ ପ୍ରକାଶ କରିଛନ୍ତି

ପିଏମ୍ ବାରାଣସୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ରବିବାର ଦିନ ତାଙ୍କ ନିର୍ବାଚନ ମଣ୍ଡଳୀ ବାରାଣସୀକ୍ତ ଗସ୍ତ କରିବେ ଏହି ସମୟରେ ସେ ଶ୍ରୀ ଜଗତଗ୍ରର୍ତ ବିଶ୍ୱରାଧ୍ୟ ଗୁରୁକ୍ଳର ଶତବାର୍ଷିକୀ ପାଳନର ଉଦ୍ଯାପନୀ ଉହବରେ ଯୋଗଦେବେ

ଏସ୍ସି ଟେଲକୋଜ୍ ଟେଲିକମ୍ କମ୍ପାନୀମାନେ ସୁପ୍ରିମ୍କୋର୍ଟଙ୍କ ନିର୍ଦ୍ଦେଶ ପାଳନ କରିନଥିବାରୁ ସେମାନଙ୍କ ବିରୁଦ୍ଧରେ କାହିଁକି ଅଦାଲତ ଅବମାନନା ମାମଲା ରୁଜୁ ହେବ ନାହିଁ ବୋଲି ଆଜି କୋର୍ଟ୍ ଟେଲିକମ୍ କମ୍ପାନୀଗୁଡ଼ିକର ନିର୍ଦ୍ଦେଶକ ଓ ପରିଚାଳନା ନିର୍ଦ୍ଦେଶକ ମାନଙ୍କୁ ନୋଟିସ ପଠାଇଛନ୍ତି

କୋର୍ଟଙ୍କ ନିର୍ଦ୍ଦେଶର ପାଳନ କରାଯାଇ ନ ଥିବାରୁ ଏହାକୁ ଗୁରୁତର ସହ ଗ୍ରହଣ କରି ଜଷ୍ଟିସ ଅରୁଣ ମିଶ୍ରା ଏସ୍ ଅବଦୁଲ ନଳିର ଓ ଏମ୍ଆର୍ ଶାହାଙ୍କ ଖଣ୍ଡପୀଠ ଏହା ଉପରେ କ୍ଷୋଭ ପ୍ରକାଶ କରିଛନ୍ତି ଟେଲି ଯୋଗାଯୋଗ ବିଭାଗ ଡେସ୍କ ଅଫିସର କୋର୍ଟଙ୍କ ନିର୍ଦ୍ଦେଶ ପାଳନରେ ଅବହେଳା କରିଥିଲେ ଟେଲିକମ୍ ବିଭାଗ ଡେସ୍କ ଅଫିସର ସୁପ୍ରିମ୍କୋର୍ଟଙ୍କ ନିର୍ଦ୍ଦେଶର ପାଳନରେ ଅବହେଳା କରିଥିବା ଉପରେ କୋର୍ଟ କହିଛନ୍ତି କୋର୍ଟ ସମ୍ପୂକ୍ତ ଅଫିସର ଓ କମ୍ପାନୀଗୁଡ଼ିକ ବିରୁଦ୍ଧରେ ଅଦାଲତ ଅବମାନନା କାର୍ଯ୍ୟାନୁଷାନ ଗ୍ରହଣ କରିବେ

ଅର୍ଥପୈଠ ପାଇଁ ଅଧିକ ସମୟ ଲୋଡ଼ି ଟେଲିକମ୍ କମ୍ପାନୀମାନେ ଜାନୁଆରୀ ମାସରେ କୋର୍ଟଙ୍କର ଦ୍ୱାରସ୍ଥ ହୋଇଥିଲେ କିନ୍ତୁ କୋର୍ଟ ସେମାନଙ୍କର ଆବେଦନକୁ ଖାରଜ କରିଦେଇଥିଲେ ଏଚ୍ସି ଏଲଗାର ପରିଷଦ ଏଲଗାର ପରିଷଦର ମାଓବାଦୀମାନଙ୍କ ସହ ସମ୍ପର୍କ ଥିବା ମାମଲାରେ ବମ୍ବେ ହାଇକୋର୍ଟ କର୍ମୀ ଗୌତମ ନବଲଖା ଓ ଆନନ୍ଦ ତେଲତ୍ୟୁଡେଙ୍କ ଆଗୁଆ କାମିନ୍ ଆବେଦନକୁ ଖାରଜ କରିଦେଇଛନ୍ତି

ଫଳରେ ସେମାନେ ସୁପ୍ରିମ୍କୋର୍ଟରେ ଆବେଦନ କରିପାରିବେ ନବଲଖା ତେଲତ୍ୟୁଡେ ଓ ଆହୁରି ଅନେକ କର୍ମୀ ମାଓବାଦୀମାନଙ୍କ ସହ ସମ୍ପର୍କ ଥିବା ଅଭିଯୋଗରେ ପୁଣେ ପୁଲିସ ଦ୍ୱାରା ଗିରଫ୍ ହୋଇଥିଲେ

ସେହି ସମ୍ମିଳନୀକୁ ମାଓବାଦୀମାଙ୍କର ସମର୍ଥନ ଥିବାର ପ୍ରୁଲିସ ଦୋଷାରୋପ କରିଥିଲା ଜେକେ ସିଜ୍ ଫାୟାର ଭାଓଲେସନ୍ ଜାମ୍ମୁ କାଶ୍ମୀରର ପୁଞ୍ ଜିଲ୍ଲା ସ୍ଥିତ କିର୍ଣ୍ଣି ସେକ୍ଟର ଓ ସାହାପ୍ରର କସବାଠାରେ ଆଜି ପାକିସ୍ତାନୀ ସୈନ୍ୟମାନଙ୍କ ଅସ୍ତବିରତି ଲଙ୍ଘନରେ ଜଣେ ସାଧାରଣ ଲୋକ ପ୍ରାଣ ହରାଇଥିବା ବେଳେ ଅନ୍ୟ ତିନି ଜଣ ଆହତ ହୋଇଛନ୍ତି

ଭାରତ ପଟର୍ ପାଲଟା ଆକ୍ରମଣ କରାଯାଇଥିଲା